ପ୍ରଦାନ କରାଯାଇଛି

ଏହି ଅପରେସନ ମାଧ୍ଟମରେ ରାଜ୍ୟର ବିଭିନ୍ନ ସ୍ଥାନର ନିଖୋଜ ଶିଶୁଙ୍କୁ ଠାବ କରାଯିବ

ମୃତ ଶରୀର ବ୍ୟବଛେଦ କରାଯାଇଛି

ପୁଲିସ ସେମାନଙ୍କ ପରିଚୟପତ୍ର ରଖ ସେମାନଙ୍କୁ ଛାଡିଥିବା ସ୍ ଚନା ମିଳିଛି

ଏ ନେଇ କମିଶନରେଟ୍ ପୁଲିସକୁ ସୂଚନା ମିଳିବା ପରେ ରାତି ଅଧରେ ଚଢଉର ଯୋଜନା କରିଥିଲା ପୁଲିସ

ଏହି ତାଲିକାରେ ପ୍ରଥମ ସ୍ଚାନ ଅଧ୍କାର କରିଛନ୍ତି ଭାରତର ଧନୀ ବ୍ୟକ୍ତି ମୁକେଶ ଅୟାନୀ